ଗଗନଯାନ ଭାରତର ପ୍ରଥମ ମ୍ୟାନ୍ ମିଶନ

ଭାରତୀୟ ମହାକାଶ ଗବେଷଣା ସଂଗଠନ ଚନ୍ଦରର ଦକ୍ଷିଶ ମେର୍ରେ ଏହାକୁ ଅବତରଣ କରାଇବା ପାଇଁ ଯୋକନା କରିଥିଲା ବୋଲି କେନ୍ଦ୍ରମନ୍ତୀ ସୂଚନା ଦେଇଥିଲେ ମୋ ସରକାର କାର୍ଯ୍ୟକ୍ରମ ଆସନ୍ତା ଫେବ୍ୟାରୀ ପହିଲାରୁ ମୋ ସରକାର କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ୟନ ବିଭାଗକୁ ସାମିଲ କରାଯିବ

ସେ କହିଛନ୍ତି ଯେଉଁ ଗାଁକୁ ରାସ୍ତା ନାହି ସେହି ଗାଁକୁ ରାସ୍ତା ସଂଯୋଗୀକରଣ କରାଯିବ ଏହା ବ୍ୟତୀତ ଗ୍ରାମଗୁଡ଼ିକର ବିକାଶ ପାଇଁ କାର୍ଯ୍ୟ କରାଯିବ

ଏହା ବ୍ୟତୀତ କିଲ୍ଲା ସଂଯୋଗୀକରଶ ଯୋଜନାରେ ସଂଶୋଧନ କରାଯାଇ ଅଧିକରୁ ଅଧିକ ରାସ୍ତା ନିର୍ମାଣ କରାଯିବାକୁ ଏହି ଯୋଜନାରେ ବ୍ୟବସ୍ଥା କରାଯିବ

ସେହିଭଳି ତୈଳ ଓ ପ୍ରାକୃତିକ ବାଷ୍ବ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍ଙୁ ଶୁଭେଛା ଜଣାଇଛନ୍ତି

ଦର୍ଶନାର୍ଥୀମାନେ ସାରା ରାତି ଲମ୍ୟା ଧାଡିରେ ସିଂହଦ୍ୱାର ସମ୍ମୁଖ ବଡଦାଣରେ ନିର୍ମିତ ହୋଇଥିବା ବ୍ୟାରିକେଡ୍ ଦେଇ ବଡଦେଉଳକୁ ଯାଇ କଡା ପୁଲିସ ସୁରକ୍ଷା ମଧ୍ଧରେ ଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରୁଛନ୍ତି

ଲୋକମାନେ ସ୍ପର୍ଯ୍ୟ ଦର୍ଶନ ସହ ପ୍ଜାର୍ଚ୍ନା ଓ ତିଳତର୍ପଣ କରିଥିଲେ ସେହିଭଳି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି